ଏହି ମହୋତ୍ସବ ଦେଶବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି

ଏଥିରେ ସ୍ୱାଧୀନତାର ସଂଗ୍ରାମ ତଥାଅସହଯୋଗ ଆନ୍ଦୋଳନ ଭାରତ ଛାଡ ଆନ୍ଦୋଳନ ଦାଣ୍ଡି ମାର୍ଚ୍ଚ ଘଟଣା ସମ୍ପର୍କୀତ ଚିତ୍ର ଓ କାତିର ଜନକ ମହାତ୍ମାଗାନ୍ଧୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତ୍ରବୃନ୍ଦଙ୍କ ତ୍ୟାଗ ସାହସ ଓ ଜୀବନଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶୀତ ହେବ

ଏଥିସହିତ ଆସନ୍ତା ଶନିବାରଦିନ ନୂଆଦିଲ୍ଲୀସ୍ଥିତ କାତୀୟ ଗଣମାଧ୍ୟମ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମଧ୍ୟ ଜାବଡେକର ଉଦ୍ଘାଟନ କରିବେ

ଦାଣ୍ଡି ମାର୍ଚ୍ଚର ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆଜି ଆରମ୍ଭ ହେବ ଏହି ଅବରସରେ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ପକ୍ଷରୁ ଜାତୀୟ ସ୍ୱାଧୀନତା ସଂଗ୍ରାମର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ପ୍ରମୁଖ ସଂଗ୍ରାମୀଙ୍କ ଜୀବନ ଦର୍ଶ ଓ ସଂଗ୍ରାମ ସମ୍ପର୍କୀତ ପୁସ୍ତକ ପ୍ରକାଶିତ କରାଯିବ

ଉଭୟ ଦୂରଦର୍ଶନ ଓ ଆକାଶବାଣୀ ଦ୍ୱାରା ଅମୃତ ମହୋହବ ନିମନ୍ତେ ବିଶେଷ ପ୍ରାଇମ ଟାଇମ ଆଲୋଚନା ଓ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏବଂ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ନ୍ୟାସନାଲ ରାଉଣ୍ଡ ଅପ ପ୍ରସ୍ତୁତ କରାଯିବ ରାଷ୍ଟ୍ରପତି ଦେଶର ଯୁଗଗୋଷ୍ଠୀ ସାମାଜିକ ପରିବର୍ତ୍ତନର ସଶକ୍ତ ପ୍ରତିନିଧି ଅଟନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସେମାନେ ପରିବର୍ତ୍ତନର ମୁଖ୍ୟ ସ୍ରୋତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି

ଏହି ଅବସରରେ ଆନ୍ନା ବିଶ୍ୱବିଦ୍ୟାଳୟ ବିଶ୍ୱର ଅଗ୍ରଣୀ ବୈଷୟିକ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରମୁଖ ସ୍ଥାନ ଅଧିକାର କରିବା ସହ ଭବିଷ୍ୟତକୁ ଲକ୍ଷ୍ୟ ରଖି ବିଭିନ୍ନ ବିଷୟରେ ପାଠ୍ୟକ୍ରମ ପ୍ରସ୍ତୁତ କରୁଥିବା ସେ କହିଛନ୍ତି ସେ କହିଛନ୍ତି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଶିଖିବାର ମନୋବୃତ୍ତି ବିକାଶ ଦିଗରେ ଆନ୍ନା ବିଶ୍ୱବିଦ୍ୟାଳୟ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି ଉପଗ୍ରହ ଡିକାଇନ୍ ବିକାଶ ଏବଂ ଏହାର ସଞ୍ଚାଳନ କରିବା କ୍ଷେତ୍ରରେ ସେହି ବିଶ୍ୱବିଦ୍ୟାଳୟ ଭାରତରେ ପ୍ରଥମ ବୋଲି କହିବା ସହ ରାଷ୍ଟ୍ରପତି ଏହା ବିଶ୍ୱର ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଚ୍ଚନ୍ତି

ଦେଶରେ ନୃଆ ଜାତୀୟ ଶିକ୍ଷାନୀତି ତାହାର ପ୍ରକୃତ ଉଦ୍ଦେଶ୍ୟ ସାଧନ କରିପାରିଲେ ତାହା ଭବିଷ୍ୟତର ସାମଗ୍ରୀକ ଲକ୍ଷ୍ୟ ପ୍ରରଣ ଦିଗରେ ସଫଳ ହୋଇପାରିବ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି

ମହାରାଷ୍ଟ୍ର କେରଳ ପଞ୍ଜାବ କର୍ଣ୍ଣାଟକ ଗୁଜରାଟ ଏବଂ ତାମିଲନାଡୁରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି

ସାରା ଦେଶରେ ଗତକାଳି ମହାଶିବରାତ୍ରି ପର୍ବ ପାଳନ ଯୋଗୁ କେତେକ ରାଜ୍ୟର ତୁଳନାତ୍ମକ ଭାବେ କାମ ଟିକାକରଣ ହୋଇଛି

ତ୍ରୁଟିପୂର୍ଣ୍ଣ ଓ ଭ୍ରମାତ୍ମକ ସମ୍ଭାଦ ବିରୋଧରେ ଦୂଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆୟୋଗ ଚେତାବନୀ ଦେଇଛନ୍ତି ମତଦାନରେ ବ୍ୟବହାର ହେଉଥିବା ଇଲୋକ୍ରୋନିକ ଭୋଟିଂ ମେସିନ ହ୍ୟାକ ହୋଇ ପାରୁଥିବା ଭଳି ପୁରୁଣା ମିଥ୍ୟା ଖବରକୁ ସାମାଜିକ ଗଣମାଧ୍ୟମଗୁଡିକରେ ପୁଣି ପ୍ରଚାର କରାଯାଉଥିବାରୁ ଆୟୋଗ ଏଭଳି ଚେତାବନୀ ଦେଇଛନ୍ତି

ସେ ତାଙ୍କ ଗସ୍ତ କାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଣ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏହି ଚାରିଦିନିଆଗସ୍ତ କାଳରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଆହୁରି ମଜବୁତ କରିବା ଏବଂ ଆଞ୍ଚଳିକ ସୁରକ୍ଷା ଦିଗରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଚାରବିମର୍ଶ କରାଯିବ